ଏହିସବୁ ଟ୍ରେନ୍ଗୁଡ଼ିକ ଦେଶର ବିଭିନ୍ନ ଭାଗର ପର୍ଯ୍ୟଟକମାନଙ୍କୁ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଆସିବାରେ ସହାୟକ ହେବ ଏହି ଅବସରରେ ଉଦ୍ବୋଧନ ଦେଇ ଶୀ ମୋଦି କହିଛନ୍ତି ଏହା ଆମ ପାଇଁ ଏକ ଐତିହାସିକ ଦିନ କାରଣ ଆଜି 'ଏକ୍ ଭାରତ୍ ଶ୍ରେଷ୍ ଭାରତ୍'ର ସୌନ୍ଦର୍ଯ୍ୟ ପ୍ରତିଫଳିତ ହେଉଛି

ପ୍ରଧାନମନ୍ତ୍ରୀ କହିଛନ୍ତି ଆଜି ହେଉଛି ଭାରତୀୟ ରେଳ ମିଶନ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଲକ୍ଷ୍ୟର ମିଶ୍ରଣ ହୋଇପାରିଛି କେଓ୍ୱାଡିଆ ଭଳି କୌଣସି ସ୍ଥାନ ନାହିଁ ଏବଂ ଏହା ଷ୍ଟାଚ୍ୟୁ ଅଫ୍ ୟୁନିଟି ଓ ସର୍ଦ୍ଦାର ସରୋବର ଡ୍ୟାମ୍ ଦ୍ୱାରା ଚିହ୍ନଟ ହେଉଛି

ସେ କହିଛନ୍ତି ଦେଶର ବିଭିନ୍ନ ସ୍ଥାନର ପର୍ଯ୍ୟଟକ କେୱାଡିଆ ପରିଦର୍ଶନ କରୁଛନ୍ତି ଏବଂ ଷ୍ଟାଚ୍ୟ ଅଫ୍ ଲିବର୍ଟୀ ଠାରୁ ଷ୍ଟାଚ୍ୟୁ ଅଫ୍ ୟୁନିଟିକୁ ଅଧିକ ପର୍ଯ୍ୟଟକ ଆସୁଛନ୍ତି ଏହି ରେଳ ସଂଯୋଗୀକରଣ ଦ୍ୱାରା କେବଳ ପର୍ଯ୍ୟଟକମାନେ ଲାଭାନ୍ୱିତ ହେବେ ନାହିଁ ବର୍ଚ ଏହା କେୱାଡିଆର ଆଦିବାସୀମାନଙ୍କ ଜୀବନରେ ପରିବର୍ତ୍ତନ ଆଶିଦେବ ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ରେଳବାଇର ଆଧୁନିକୀକରଣ କରୁଛନ୍ତି ଏବଂ ରେଳବାଇ କ୍ଷେତ୍ରରେ ନୂତନ ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗ ଉପରେ ଧ୍ୟାନ ଦେଉଛନ୍ତି ଭାରତୀୟ ରେଳବାଇ କେବଳ ନୂତନ ଆତ୍ମନିର୍ଭର ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିବ ନାହିଁ ବର୍ଚ ଏହା ପରିବେଶ ଅନୁକୂଳ ହେବା ଆମେ ସୁନିଶ୍ଚିତ କରିବୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସେ କହିଛନ୍ତି ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଯୋଜନାବଦ୍ଧ ଭାବେ ଅର୍ଥନୀତି ଓ ପରିବେଶକୁ କିଭଳି ଏକସଙ୍ଗେ ବିକଶିତ କରାଯାଇପାରିବ କେଓ୍ୱାଡିଆ ହେଉଛି ତାହାର ଏକ ଉତ୍କୃଷ୍ଟ ଉଦାହରଣ ଏହି ଅବସରରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ଓ ରେଳମନ୍ତ୍ରୀ ପୀୟୁଷ ଗୋଏଲ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ଆଜି ମଧ୍ୟ ଡାଭୋଇ ଚାନ୍ଦୋଡ୍ ବ୍ରଡ୍ଗେଜ୍ ରେଳ ଲାଇନ୍କୁ ଉଦ୍ଘାଟନ କରିଛନ୍ତି ଏହାଛଡ଼ା ସେ ଚାନ୍ଦୋଡ୍ କେବାଡ଼ିଆ ନ୍ୟୁ ବ୍ରଡ୍ଗେଜ୍ ରେଳ ଲାଇନ୍ ନୂତନ ବିଦ୍ୟୁତକରଣ ହୋଇଥିବା ପ୍ରତାପ ନଗର କେବାଡ଼ିଆ ସେକ୍ସନ୍ ଓ ଡାଭୋଇ ଚାନ୍ଦୋଡ୍ ଓ କେବାଡ଼ିଆରେ ସ୍ଥାପିତ ନୂଆ ଷ୍ଟେସନ୍ଗୁଡ଼ିକୁ ମଧ୍ୟ ଉଦ୍ଘାଟନ କରିଛନ୍ତି

ଗତକାଲିର ଟିକାକରଣ ସଫଳତାର ସହ ଶେଷ ହୋଇଛି ସେ କହିଛନ୍ତି ଟିକା ପରବର୍ତ୍ତୀ ପାର୍ଶ୍ୱ ପ୍ରତିକ୍ରିୟା ସଂକ୍ରାନ୍ତ କୌଣସି ଖବର ଏପର୍ଯ୍ୟନ୍ତ ହସ୍ତଗତ ହୋଇନାହିଁ ଗତକାଲି ଏହି ବୃହତ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭାରମ୍ଭ କରିଥିଲେ ସେ କହିଥିଲେ ଯେଉଁମାନଙ୍କ ପ୍ରତି ସଂକ୍ରମଣର ବିପଦ ଅଧିକ ରହିଛି ସେମାନଙ୍କୁ ଅଗ୍ରାଧିକାର ଭିଭିରେ ପ୍ରତିଷେଧକ ଟିକା ଦିଆଯାଉଛି

ପିଏମ୍ ଷ୍ଟାର୍ଟଅପ ଇଣ୍ଡିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଦେଶକୁ ଆତ୍ମନିର୍ଭରଶୀଳ କରିବାରେ ଷ୍ଟାର୍ଟଅପ୍ଗୁଡିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ଗତ ସନ୍ଧ୍ୟାରେ ଷ୍ଟାର୍ଟଅପ୍ ଭାରତ ଆର୍ନ୍ତଜାତୀୟ ଶିଖର ସମ୍ମିଳନୀ 'ପ୍ରାର୍ୟ'କୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ଭୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଷ୍ଟାର୍ଟଅପ କ୍ଷେତ୍ରଗୁଡିକ ନିଜର ସ୍ଥିତି ବଜାୟ ରଖିବାରେ ସକ୍ଷମ ସେ କହିଛନ୍ତି ମହାମାରୀ କରୋନା ସମୟରେ ଷ୍ଟାର୍ଟ୍ଅପ୍ ଗୁଡ଼ିକ ସାନିଟାଇଜର ପିପିଇକିଟ୍ ଯୋଗାଇବା ସହ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସୁନିଶ୍ଚିତ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ଷ୍ଟାର୍ଟଅପ୍ଗୁଡିକ ଘରେ ଘରେ ଔଷଧ ସଉଦାପତ୍ର ଭଳି ସ୍ଥାନୀୟ ଆବଶ୍ୟକତା ପୂରଣ କରିବା ସହ ସମ୍ମୁଖ ଧାଡ଼ିର ଯୋଦ୍ଧାମାନଙ୍କ ପାଇଁ ଯାତାୟାତ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଶିକ୍ଷାଭିତ୍ତିକ ସାମଗ୍ରୀ ପ୍ରସ୍ତୁତ କରିବାରେ ବେଶ୍ ସହାୟକ ହୋଇପାରିଥିଲେ ବିପଦ ସମୟରେ ଷ୍ଟାର୍ଟଅପ୍ଗୁଡିକ ସୁଯୋଗର ଯେଉଁ ମାର୍ଗ ଖୋଜି ପାଇଥିଲେ ଏବଂ ଯେଉଁ ସାହସର ସହ ବିପର୍ଯ୍ୟର ମୁକାବିଲା କରିଥିଲେ ସେଥିପାଇଁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଚ୍ଚନ୍ତି

କୃଷି ମନ୍ତ୍ରଣାଳୟ କହିଛି ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରି ଚାଷୀଙ୍କଠାରୁ ଧାନସଂଗ୍ରହ କାର୍ଯ୍ୟ ଜାରି ରହିବ

ପଞ୍ଜାବ ହରିୟାଣାଉତ୍ତରପ୍ରଦେଶ ତେଲେଙ୍ଗାନା ଉତ୍ତରାଖଣ୍ଡ ତାମିଲନାଡ଼ୁ ଚଣ୍ଡିଗଡ ଜାନ୍ଗୁ ଏବଂ କାଶ୍ମୀର କେରଳ ଗୁଜରାଟ୍ ଆନ୍ଧ୍ରପ୍ରଦେଶ ଛତିଶଗଡ ଓଡିଶା ମଧ୍ୟପ୍ରଦେଶ ବିହାର ମହାରାଷ୍ଟ୍ର ଝାଡଖଣ୍ଡ ଆସାମ କର୍ଣ୍ଣାଟକ ଏବଂ ପଶ୍ଚିମବଙ୍ଗରୁ ଏହି ଧାନସଂଗ୍ରହ କାର୍ଯ୍ୟ ଜାରି ରହିଛି ବୋଲି ମନ୍ତ୍ରଣାଳୟ ସ୍ଟଚନା ଦେଇଛି

ଏହି ମେଟ୍ରୋ ପ୍ରକଳ୍ପଗୁଡ଼ିକ ଏହିସବୁ ସହରଗୁଡ଼ିକୁ ପରିବେଶ ଅନୁକୂଳ ମାସ୍ ରାପିଡ୍ ଟ୍ରାନଜିଟ୍ ପ୍ରଣାଳୀ ଉପଲବ୍ଧ କରାଇବ

ବିଶ୍ୱଜିତ୍ ଚାଟାର୍ଜୀ ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ବିଶ୍ୱକିତ୍ ଚାଟାର୍ଜୀଙ୍କ ଇଣ୍ଡିଆନ୍ ପର୍ସନାଲିଟି ଅଫ୍ ଦ ଇୟର ପୁରସ୍କାର ପ୍ରଦାନ କରାଯିବ

ଚଳିତବର୍ଷ ମାର୍ଚ୍ଚ ମାସରେ ଜାତୀୟ ଚଳଚ୍ଚିତ୍ ପୂରସ୍କାର ବିତରଣ ମହୋହବ ସମୟରେ ଶ୍ରୀ ଚାଟାର୍ଜୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ ଅଭିନୟ ଓ ନିର୍ଦ୍ଦେଶନା ବ୍ୟତୀତ ବିଶ୍ୱଚ୍ଚିତ୍ ଚାଟାର୍ଜୀ ବଙ୍ଗଳା ଓ ହିନ୍ଦୀ ସିନେମାରେ ପ୍ରଯୋଜକ ଓ କଣ୍ଠଶିଳ୍ପୀ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି ଶ୍ରୀ ଚାଟାର୍ଜୀ 'ବିଶ୍ ସାଲ୍ ବାତ୍' 'କୋହରା' 'ଏପ୍ରିଲ ଫୁଲ୍' 'ମେରେ ସନମ୍' 'କିସ୍ମତ୍' ଓ 'ଦୋ କଲିଆଁ' ଭଳି ଚଳଚ୍ଚିତ୍ରରେ ନିଜ୍ଚର ବଳିଷ୍ଠ ଅଭିନୟ ପ୍ରଦର୍ଶନ କରିଛନ୍ତି ତାଙ୍କର ପ୍ରସିଦ୍ଧ ବଙ୍ଗଳା ଚଳଚ୍ଚିତ୍ର ମଧ୍ୟରେ ଚୌରଙ୍ଗୀ ଶ୍ରୀମାନ୍ ପୃଥ୍ୱୀରାଜ୍ ଜୟ ବାବା ତାରକାନାଥ ଓ ଅମରଗିତୀ ଆଦି ରହିଛି